ପଞ୍ଚଦଶ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍କତିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି

ଜଷ୍ଟିସ୍ ଏନ୍ଭି ରମନ୍ନା ସଞ୍ଜୀବ ଖାନ୍ନା ଓ କ୍ରିଷ୍ଣ ମୁରାରୀଙ୍କୁ ନେଇ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଅଯୋଗ୍ୟ ଘୋଷିତ ବିଧାୟକମାନେ ଉପନିର୍ବାଚନରେ ବିଜୟୀ ହେଲେ ସେମାନେ ମନ୍ତ୍ରୀପଦ ପାଇପାରିବେ କିମ୍ବା ଅନ୍ୟାନ୍ୟ ପଦପଦବୀରେ ରହିପାରିବେ ହାଇକୋର୍ଟରେ ଆବେଦନ ନ କରି ସିଧାସଳଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କୁ ଭର୍ସନା କରିଛନ୍ତି କୋର୍ଟ କହିଛନ୍ତି ଏହି ରାୟ ତଥ୍ୟ ଓ ପରିସ୍ଥିତି ଉପରେ ପର୍ଯ୍ୟବେସିତ ଓ ଏହା କୌଣସିମତେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍କତିଙ୍କ କ୍ଷମତା ଉପରେ ହସ୍ତକ୍ଷେପ କରେନାହିଁ ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି

ଏଥି ସହିତ ରାଜ୍ୟ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ରାଜ୍ୟପାଳ ଭଗତ ସିଂ କୋଶିଆରୀ କେନ୍ଦ୍ରକୁ ତାଙ୍କର ରିପୋର୍ଟରେ ରାଜ୍ୟରେ ଏକ ସ୍ଥିର ସରକାର ଗଠନ ସମ୍ଭବପର ନୁହେଁ ବୋଲି ଉଲ୍ଲେଖ କରିଥିଲେ

କଂଗ୍ରେସ ଓ ଏନ୍ସିପି କହିଥିଲେ ଶିବସେନା ଦ୍ୱାରା ସରକାର ଗଠନ ପ୍ରସ୍ତାବ ଉପରେ ସେମାନେ କୌଣସି ନିଷ୍ପଭି ଏପର୍ଯ୍ୟନ୍ତ ନେଇନାହାନ୍ତି ଏହା ଉପରେ ଅଧିକ ଆଲୋଚନା କରାଯିବା ବିଷୟ ଦୁଇଟିଯାକ ଦଳ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ର ଏକ ବୈଠକରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ରିପୋର୍ଟ ଉପରେ ଆଲୋଚନା କରାଯାଇଛି ରାଜ୍ୟପାଳ ତାଙ୍କ ରିପୋର୍ଟରେ କହିଛନ୍ତି ସରକାର ଗଠନ କରାଯିବା ଲାଗି ସମସ୍ତ ସନ୍ତାବ୍ୟ ପଦକ୍ଷେପ ଗ୍ହଣ କରାଯାଇଥିଲା କିନ୍ତୁ କୌଣସି ରାଜନୈତିକ ଦଳ ସରକାର ଗଠନ କରିବା ପାଇଁ ସକ୍ଷମ ହୋଇପାରି ନାହାନ୍ତି

ବିଜେପି ଓ ଶିବସେନା ମେଣ୍ଟ ସଂଖ୍ୟାଗରିଷତା ଲାଭ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଦ୍ୱାରା କିଛି ସର୍ତ୍ତାବଳୀ ରଖାଯିବା ଯୋଗୁଁ ଦୁଇଦଳ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ଶିବସେନା ଏନ୍ସିପି ଓ କଂଗ୍ରେସ ସମର୍ଥନରେ ବିଜେପି ବିନା ସରକାର ଗଠନ କରିବାକୁ ପ୍ରୟାସ କରିଥିଲା ଶିବସେନାକୁ ରାଜ୍ୟପାଳ ତିନିଦିନ ସମୟ ଦେଇନଥିବାରୁ ପାର୍ଟି ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନର ତୁରନ୍ତ ଶୁଣାଣି କରିବାକୁ ପ୍ରସ୍ତୁତ ନାହାନ୍ତି ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ୱାଲା ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କର ସମାଲୋଚନା କରି ଦୁଇଦଳ ସାୟିଧାନିକ ନିୟମର ଘୋର ଲଂଘନ କରୁଥିବାର ଦୋଷାରୋପ କରିଛନ୍ତି ଜିତେନ୍ଦ୍ର ଜେକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଜ୍ୟମନ୍ତ୍ରୀ ଡକୁର ଜିତେନ୍ଦ୍ର ସିଂହ କହିଛନ୍ତି ଜାମ୍ମୁ କାଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଶାସନ ବିଗତ ଦିନର ଅବହେଳାକୁ ଦୂର କରିପାରିବ ଅତୀତର ଶାସନ ସମୟରେ ସେଠାରେ ଯେଉଁସବୁ କ୍ଷେତ୍ରକୁ ଅବହେଳା କରାଯାଇଛି ତାହାକୁ ଏବେ ଅଗ୍ରାଧିକାର ଦିଆ ଉଥିବା ସେ କହିଛନ୍ତି ଗତକାଲି ନୂଆଦିଲ୍ଲୀରେ ନିଜ ବାସଭବନରେ ଜାଳ୍ପୁ କାଶ୍ମୀର ଓ ଲଦାଖ ଅଞ୍ଚଳର ଶିକ୍ଷକମାନଙ୍କ ସହ କଥାବାର୍ତ୍ତା ବେଳେ ଡକୁର ସିଂହ ଏହା କହିଛନ୍ତି ଝାଡ଼ଖଣ୍ଡ ଫାଷ୍ଟଫେଜ୍ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକ୍କି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ଶନିବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଦଶ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବାକୁ ବ୍ରାସିଲିଆରେ ଯାଇ ପହଞ୍ଚ୍ଚନ୍ତି ଆସନ୍ତାକାଲି ଏହି ଶିଖର ବୈଠକ ବସିବାକୁ ଥିବାବେଳେ ଆଜି ବ୍ରିକ୍ନ ପରିଷଦ ବୈଠକ ଓ ବ୍ରିକ୍ନ ବ୍ୟବସାୟିକ ଫୋରମ ଅନୁଷ୍ଠିତ ହେବ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟିକ ସଂପର୍କ ବୃଦ୍ଧି ପାଇଁ ଅଧିକ ସହଯୋଗ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସହ ସଂପର୍କକୁ ମଜବୁତ କରିବା ଉପରେ ଉଦ୍ୟୋଗପତିମାନେ ଆଲୋଚନା କରିବେ ସମସ୍ତ ବ୍ରିକ୍ସ ସଦସ୍ୟ ଦେଶରୁ ବଡ଼ବଡ଼ ବ୍ୟବସାୟିକ ପ୍ରତିନିଧି ଦଳମାନେ ବ୍ରିକ୍ସ ବ୍ୟବସାୟିକ ଫୋରମରେ ଯୋଗଦେଉଛନ୍ତି ସନ୍ଧ୍ୟାରେ ବ୍ରିକ୍ସ ନେତାମାନେ ଏଥିରେ ଅଂଶଗ୍ରହଣ କରିବେ ଶିଖର ବୈଠକ ସମୟରେ ନେତୃବୃନ୍ଦ ବ୍ରିକ୍ସ ଦେଶ ସମୂହର ଅର୍ଥନୈତିକ ବିକାଶ ପାଇଁ ଆନ୍ତଃବ୍ରିକ୍ନ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ ବାଣିଜ୍ୟ ଓ ପୁଞ୍ଜି ନିବେଶ ବୃଦ୍ଧି ପାଇଁ ଏକ ବ୍ରିକ୍ସ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇସାରିଛି ବ୍ରିକ୍ସ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପ୍ମେଣ୍ଟ ବ୍ୟାଙ୍କ ବ୍ରିକ୍ନ ନେତାମାନଙ୍କୁ ସେମାନଙ୍କର ରିପୋର୍ଟ ଦାଖଲ କରିବେ ଶିଖର ବୈଠକ ଶେଷରେ ବ୍ରିକ୍ସ ନେତାମାନେ ଏକ ମିଳିତ ଘୋଷଣାନାମା ପ୍ରକାଶ କରିବେ ଚଳିତବର୍ଷର ବ୍ରିକ୍କ ଶିଖର ବୈଠକର ଶୀର୍ଷକ 'ବ୍ରିକ୍ନ ଦେଶଗୁଡ଼ିକର ଅର୍ଥନୀତି ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଓ ନୂତନ ଭବିଷ୍ୟତ' ରହିଛି ବିଜ୍ଞାନ ବୈଷୟିକ ଜ୍ଞାନ ଏବଂ ନବୀକରଣ ଡିଜିଟାଲ ଅର୍ଥନୀତିରେ ସହଯୋଗ ଏବଂ ଆନ୍ତର୍ଜାତିକ ଅପରାଧ ଓ କଳାଧନ ବିରୁଦ୍ଧରେ ସଂଗ୍ରାମ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଉଛି ବ୍ରିକ୍ସ ଶିଖର ବୈଠକରେ ସନ୍ତ୍ରାସବାଦ ବିରୁଦ୍ଧରେ ସହଯୋଗ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହେବ ଚଳିତବର୍ଷ ବ୍ରିକ୍ନ ନବୀକରଣ ନେଟୱର୍କ ବ୍ରିକ୍ନ ଭବିଷ୍ୟତ ନେଟୱାର୍କ ପ୍ରତିଷ୍ଠାନ ଓ ମହିଳା ବ୍ୟବସାୟିକ ମେଣ୍ଟର ଗଠନ ହେବ ଇଣ୍ଡୋ ବାଂଲା କନେକୁଭିଟି ବାଂଲାଦେଶରେ ଅବସ୍ଥାପିତ ଭାରତର ହାଇକମିଶନର ରିବା ଗାଙ୍ଗୁଲି ଦାସ କହିଛନ୍ତି ଉଭୟ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ହେଉଛି

ସେ କହିଛନ୍ତି ଏଥିରେ ସଡ଼କ ରେଳପଥ ଆନ୍ତର୍ଜାତିକ ଜଳପଥ ଏବଂ ବନ୍ଦରଗୁଡ଼ିକର ବିକାଶ ଯୋଜନା ରହିଛି ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ଡିଜିଟାଲ ସଂପର୍କ ବୃଦ୍ଧି ନିମନ୍ତେ ସେ ଆଶାବ୍ୟକ୍ତ କରିଛନ୍ତି ବାଂଲା ନେପାଳ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ହବଦୁଲ ହମୀଦ ଏବଂ ଏକ ଚାରିଦିନିଆ ନେପାଳ ଗସ୍ତରେ ଯାଇ କାଠମାଣ୍ଡୁରେ ପହଞ୍ଚୁଛନ୍ତି ଗସ୍ତର ପ୍ରଥମ ଦିନରେ ନେପାଳର ବିଦେଶମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୟାଲୀ ଗତ ସନ୍ଧ୍ୟାରେ କାଠମାଣ୍ଟୁରେ ତାଙ୍କୁ ସାକ୍ଷାତ କରିଛନ୍ତି

ଏଚ୍କେ ପ୍ରୋଟେଷ୍ଟ ଚୀନ୍ ୟୁନିଭରସିଟି କ୍ୟାମ୍ପସରେ ଗତ ରାତିସାରା ଗଣତନ୍ତ୍ର ବିରୋଧୀ ସମର୍ଥକ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ପରେ ଆଜି ତୃତୀୟଦିନ ପାଇଁ ହଂକଂରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି ସୋମବାର ଦିନ ଜଣେ ବିକ୍ଷୋଭକାରୀକୁ ପୁଲିସ୍ ଗୁଳି କରିବା ଏବଂ ଅନ୍ୟ ଜଣେ ଆତ୍ମଦାହ ଘଟଣା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବିରୋଧୀମାନେ ସେମାନଙ୍କ ନେତା ଚୟନ ପାଇଁ ସ୍ୱାଧୀନତା ଦାବି କରିବା ସହ ପୁଲିସ୍ ଅତ୍ୟାଚାରର ସ୍ୱତନ୍ତ୍ର ତଦନ୍ତ ପାଇଁ ଦାବି କରିଛନ୍ତି କିନ୍ତୁ ଚୀନ ବିରୋଧୀମାନଙ୍କ କୌଶସି ଦାବି ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ଚେତାବନୀ ଦେଇଛି କ୍ରିକେଟ୍ ଆଇସିସି ଏକଦିବସୀୟ କ୍ରିକେଟ ର୍ୟାଙ୍କିଙ୍ଗ୍ରେ ଭାରତୀୟ କ୍ରିକେଟ୍ ଦଳର କ୍ୟାପ୍ଟେନ୍ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବ୍ୟାଟିଂ ତାଲିକାରେ କୋହଲି ପ୍ରଥମ ସ୍ଥାନରେ ଥିବାବେଳେ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି

ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଚ ଦ୍ୱିତୀୟ ସ୍ଥାନରେ ରହିଛନ୍ତି